ତେବେ ଆସନ୍ତା ବର୍ଷ ସବୁ ସେକ୍କରରେ ଏହି ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି

ତିନି ଚାରୋଟି ସ୍କୁଲ୍ ପାଇଁ ପୁଲିସ୍ ସୁରକ୍ଷା ବଳୟ ମଧରେ ଗୋଟିଏ ଲେଖାଏଁ ଗାଡ଼ିର ବ୍ୟବସ୍ରା କରାଯାଇଛି

ସେ କହିଛନ୍ତି ଗତବର୍ଷଠାରୁ ନିଜ ସ୍କୁଲରେ ନିଜ ସେକ୍କର ବ୍ୟବସ୍ଥା ଉଠି ଯାଇଛି

ଡାକ୍ତରମାନଙ୍କୁ ପଦୋନ୍ନତି ସରକାରୀ ଡାକ୍ତରଖାନାମାନଙ୍କରେ ନିୟମିତ ସେବା ଯୋଗାଉଥିବା କାର୍ଯ୍ୟରତ ଡାକ୍ତରମାନଙ୍କୁ ଚାକିରି ଜୀବନ କାଳରେ ତିନୋଟି ସୁନି ଦିଆଯିବ ବୋଲି ରାକ୍ୟ ସରକାର ଘୋଷଣା କରିଛନ୍ତି

ସେ କହିଛନ୍ତି ବନ୍ଦ ପାଳନରୁ ଅତ୍ୟାବଶ୍ୟକୀୟ ସେବା ବ୍ୟବସ୍ରାକୁ ବାଦ ଦିଆଯାଇଛି

ଏହି ବନ୍ଦ ଡାକରାକୁ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ସମର୍ଥନ କରାଯାଇଛି ବନ୍ଦ ଲାଗି ଆକି ଉକ୍ଳ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି

ସେ ଶ୍ରୀ ମନ୍ଦିର ପ୍ରଶାସନ ଓ ସେବକଙ୍କ ସହ ପୃଥକ ଭାବେ ଆଲୋଚନା କରିଛନ୍ତି

ଏହି ମ୍ୟାଚ୍ଗୁଡ଼ିକ ବାରବାଟୀ ଷ୍ଟାଡିୟମ୍ ଓ ଡ୍ରିମ୍ବ ଗ୍ରାଉଣରେ ଖେଳାଯିବ